ସେଥିପାଇଁ ଗତକାଲି ସନ୍ଧ୍ୟାରେ ସେସବୁ ଆସନରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ଭୋଟ୍ରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ପ୍ରଚାରକମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଖରଗୋନ୍ ଜିଲ୍ଲାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ହିମାଚଳ ପ୍ରଦେଶର ସୋଲାନ୍ରେ ପ୍ରଚାର କରିବେ ଦଳର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ର ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ରୋଡ୍ ଶୋ'ରେ ଭାଗ ନେବାକୁ ଥିବା ବେଳେ ବିଏସ୍ପି ମୁଖ୍ୟ ମାୟାବତୀ ମିର୍ଜାପୁରରେ ମଧ୍ୟ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଆୟୋଗ ପକ୍ଷରୁ କାରି ଏକ ବିବୃଭିରେ କୁହାଯାଇଛି ଯେ କାସରଗଡ଼ ଲୋକସଭା ଆସନର କାଳିଆସେରିର ତିନୋଟି ବୁଥ୍ରେ ପୁନଃ ମତଦାନ କରାଯିବ ଏହାଛଡ଼ା କନ୍ନର ଆସନର ଟାଲିପରମ୍ଘା ବୁଥ୍ରେ ମଧ୍ୟ ଆଉଥରେ ଭୋଟ୍ ଗ୍ରହଣ କରାଯିବ ଏହିସବୁ ବୁଥ୍ରେ ସିପିଆଇଏମ୍ କର୍ମୀମାନେ ଜାଲ୍ ଭୋଟିଂ କରିଥିଲେ ବୋଲି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଥିଲେ ତେବେ ତିନୋଟି ଯାକ ଦଳ ପୁନଃ ମତଦାନ ନିଷ୍ପଭିକୁ ସ୍ୱାଗତ କରିଛନ୍ତି ପ୍ରଭୁ ଇନ୍ଭେଷ୍ଟମେଣ୍ଟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ବିଭିନ୍ନ ଉଦ୍ୟୋଗରେ ଅଗ୍ରାଧିକାର ଭିଭିରେ ପୁଞ୍ଜି ନିବେଶ ପାଇଁ ଯେଉଁ ରଣନୀତି ପ୍ରସ୍ତୁତ ହୋଇଛି ତାହା ଭାରତୀୟ ଅର୍ଥନୀତିକୁ ସମୃଦ୍ଧ କରିବ ଭାରତୀୟ ଶିଳ୍ପ ମହାସଂଘ ପକ୍ଷରୁ ମୁମ୍ଭାଇରେ ଆୟୋକିତ ନିତିନିର୍ଦ୍ଧାରଣ ସଂକ୍ରାନ୍ତ ଏକ ଗୋଲ୍ଟେବୁଲ୍ ବୈଠକରେ ଶ୍ରୀ ପ୍ରଭୁ କହିଛନ୍ତି ଯେ ଦେଶର ଅର୍ଥନୀତିର ସାମଗ୍ରିକ ବିକାଶ ପାଇଁ ଏଭଳି ପୁଞ୍ଜିନିବେଶ ନୀତି ପ୍ରଶୟନର ଆବଶ୍ୟକତା ରହିଛି ଏଥିରେ ଜିଲ୍ଲାଗୁଡ଼ିକୁ ଉଦ୍ୟୋଗ ବିକାଶର ଏକକ ଭାବେ ଗ୍ରହଣ କରାଯିବ ଏବେ ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି ଏହାର ସୁଯୋଗ ନେଇ ଭାରତ ନିକ୍କର ରପ୍ତାନୀ ବାଣିଜ୍ୟ ବଢ଼ାଇବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ଆଇ ଆଣ୍ଡ ବି କାନ୍ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଯୋଗ ଦେଉଥିବା ଦେଶଗୁଡ଼ିକର ଫିଲ୍ମ କମିଶନରମାନଙ୍କୁ ଭାରତୀୟ ପ୍ରତିନିଧି ଦଳ ଭେଟିଛନ୍ତି ସୂଚନା ଓ ପ୍ରସାରଣ ସଚିବ ଅମିତ ଖରେଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳ ସମ୍ପୃକ୍ତ କମିଶନରମାନଙ୍କ ସହ ଭାରତରେ ଉପଲହ୍ଧ ପ୍ରଚୁର ମେଧା ଦକ୍ଷତା ପେସାଦାରୀ ଉତ୍କର୍ଷ ବୈଷୟିକ ସୁବିଧା ସୁଯୋଗ ଓ ଅନ୍ୟାନ୍ୟ ସମ୍ଭାବନାର ସଦୁପଯୋଗ କରି ଏହାକୁ ଏକ ଫିଲ୍ମ ଉତ୍ପାଦନ ହବ୍ରେ ପରିଣତ କରିବା ପାଇଁ ଆଲୋଚନା କରିଛନ୍ତି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଯେ ଭାରତରେ ମିଳିତ ଫିଲ୍ମ ନିର୍ମାଣର ସମ୍ଭାବନା ସୃଷ୍ଟି ଓ ଏଥିପାଇଁ ବିଦେଶୀ ରାଷ୍ଟ୍ରମାନଙ୍କର ସହଯୋଗ ଉପରେ ମୁଖ୍ୟତ ଆଲୋଚନା ହୋଇଥିଲା ଭାରତୀୟ ପ୍ରତିନିଧି ଦଳ ମଧ୍ୟ ଇସ୍ରାଏଲ୍ର ଚଳଚ୍ଚିତ୍ର ପରିଷଦର ନିର୍ଦ୍ଦେଶକ ଏଟି କୋହେନ୍ଙ୍କୁ ଭେଟିଥିଲେ

ବିମାନଟି ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ବ୍ୟବସ୍ଥା ଯାଞ୍ଚ କରୁଥିବାବେଳେ ଗତକାଲି ରାତିରେ ଏହି ଦୂର୍ଘଟଣା ଘଟିଛି ଏଥିରେ ତିନି ଜଣ ବ୍ରିଟିଶ୍ ଓ ଜଣେ ଦକ୍ଷିଣ ଆଫ୍ରିକୀୟ ନାଗରିକ ଥିଲେ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି

ଖୁବ୍ ଶୀଘ୍ର ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି ସାଉଦି ଆରବରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡକୁର ଔସାପ୍ ସଇଦ୍ କହିଛନ୍ତି ଡକୁର ସଇଦ୍ ଏହି ଶ୍ରମିକମାନଙ୍କ ସହ ଗତକାଲି ଏକ ଇଫ୍ତାର ଭୋକିରେ ଯୋଗ ଦେଇଥିଲେ ସମ୍ପୃକ୍ତ ଶ୍ରମିକମାନଙ୍କୁ ଭିସା ପ୍ରଦାନ କାର୍ଯ୍ୟ ତ୍ୱରାନ୍ଧିତ କରାଯାଉଛି ବୋଲି ସେ ସ୍ଟଚନା ଦେଇଛନ୍ତି

ଏନ୍ଏସ୍ଜି ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଯେ ଲେପୂନାଣ୍ଟ କର୍ଣ୍ଣେଲ୍ ଜେପି କୁମାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଦଳ ପ୍ରଥମ ଉଦ୍ୟମରେ ଏହି ଅଭିଯାନରେ ସଫଳ ହୋଇଛନ୍ତି

ଏହି ଦଳ ନେପାଳର ସୋଲୁଖୁମ୍ଭୁ ଅଞ୍ଚଳରୁ ଏଭରେଷ୍ଟ ଆରୋହଣ ପାଇଁ ଯାତ୍ରା ଆରମ୍ଭ କରିଥିଲେ ଏହି ସଫଳତା ପାଇଁ ଏହି ଦଳକୁ ଏନ୍ଏସ୍ଜିର ମହାନିର୍ଦ୍ଦେଶକ ସୁଦୀପ ଲଖ୍ଟକିଆ ଅଭିନନ୍ଦନ ଜଣାଇଛନ୍ତି ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଏଭରେଷ୍ଟ ଆରୋହଣ ସହଜକାମ ନୁହେଁ ଦୃଢ଼ ମନୋବଳ ପ୍ରବଳ ପରିଶ୍ରମ ସାହସ ଏବଂ କୌଶଳ ଦ୍ୱାରା ଏହାର ଶିଖରରେ କେବଳ ପହଞ୍ଚି ହେବ

ଇଣ୍ଡିଆ ସାଉଦି ଆରବ ସାଉଦିଆରବର ତେିଳ ପ୍ରତିଷ୍ଠାନ ଉପରେ ଦୁଇ ଦିନ ତଳେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଭାରତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାକାଣ୍ଡକୁ ବିରୋଧ କରେ ଏବଂ ଏହା ବିରୋଧରେ ସଂଗ୍ରାମ କରିବା ପାଇଁ ସଂକଳ୍ପବଦ୍ଧ ସୂଚନା ଯୋଗ୍ୟ ଯେ ସାଉଦିଆରବର ପୂର୍ବ ପଶ୍ଚିମ ତୈଳ ପାଇପ୍ ଲାଇନ୍ ଉପରେ ଥିବା ଦୁଇଟି ପମ୍ପ୍ ଷ୍ଟେସନ୍ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହେବାରୁ ଏଥିରେ ନିଆଁ ଲାଗିଯାଇଥିଲା ଏହି ଘଟଣାରେ ଗୋଟିଏ ପମ୍ପ ଷ୍ଟେସନ୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ଡିଆର୍ଆଇ ଡ୍ରୋନ୍ସ ରାଜସ୍ପ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆନ୍ତର୍ଜାତିକ ଗ୍ୟାଙ୍ଗ୍ର ଚୋରା ଡ୍ରୋନ୍ କାରବାରକୁ ଧରିବାରେ ସଫଳ ହୋଇଛି ଏହି ଗ୍ୟାଙ୍ଗ୍ରେ ପାକିସ୍ତାନ ଚୀନ୍ ମ୍ୟାମାର୍ ଏବଂ ଭାରତର କେତେକ ବ୍ୟକ୍ତି ସମ୍ପକ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ୍ ଚାଳକ ବିହିନ କ୍ଷୁଦ୍ର ବିମାନ ଆଦିକୁ ଏହି ଗୋଷ୍ଠୀ ଉତ୍ତର ପୂର୍ବ ସୀମାନ୍ତ ଦେଇ ଭାରତକୁ ବେଆଇନ୍ ଭାବେ ଆମଦାନୀ କରୁଥିବା ଡିଆର୍ଆଇ ଅହମ୍ମଦାବାଦ ପକ୍ଷରୁ କୁହାଯାଇଛି ଗତ ମାର୍ଚ୍ଚରେ ଏହି ବେଆଇନ୍ କାରବାର ବିରୋଧରେ ଚଢ଼ାଉ କରାଯାଇ ଏକ କୋଟି ଟଙ୍କା ମୂଲ୍ୟର ଡ୍ରୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି

ଏହାଦ୍ୱାରା ହଜାର ହଜାର ଭାରତୀୟ ପେସାଦାର ଓ କୁଶଳୀ କାରିଗରଙ୍କ ସମେତ ହଜାର ବିଦେଶୀ ଯେଉଁମାନେ ଆମେରିକାରେ କାମ କରିବା ପାଇଁ ଗ୍ରୀନ୍ କାର୍ଡ ଅପେକ୍ଷାରେ ଥିଲେ ସେମାନେ ଉପକୃତ ହେବେ ଗତକାଲି ଶ୍ରୀ ଟ୍ରମ୍ପ୍ ଏହି ଘୋଷଣା କରିବା ଅବସରରେ କହିଛନ୍ତି ଯେ ଏହି ନୂଆ ବ୍ୟବସ୍ଥା ଫଳରେ ବିଦେଶୀ ପେସାଦାରମାନେ ଆମେରିକାରେ ସ୍ଥାୟୀ ଭାବେ ରହିବା ପାଇଁ ଆଇନ୍ଗତ ସୁବିଧା ସୁଯୋଗ ପାଇବେ ଏଥିପାଇଁ ସେମାନଙ୍କର ବୟସ ଜ୍ଞାନ କାର୍ଯ୍ୟ କରିବାର ଦକ୍ଷତା ଏବଂ ସାଧାରଣ ବ୍ୟବହାର ଆଦିକୁ ବିଚାରକୁ ନିଆଯିବ